ପ୍ରଥମଥର ଲାଗି ଏଥର କାଗଜବିହୀନ ବଜେଟ୍ ଉପସ୍ଥାପନ କରାଯାଇଛି ସଂସଦର ସଦସ୍ୟମାନଙ୍କୁ ବଜେଟ୍ ଅଭିଭାଷଣ ଓ ଦଲିଲର ସଫ୍ଟ କପି ଦିଆଯାଇଥିଲା ଅର୍ଥମନ୍ତ୍ରୀ ଭାବେ ତୃତୀୟଥର ଲାଗି ବଜେଟ୍ ଉପସ୍ଥାପନ କରି ଶ୍ରୀମତୀ ସୀତାରମଣ କହିଛନ୍ତି ବଜେଟ୍ ପ୍ରସ୍ତାବଗୁଡ଼ିକ ଦେଶ ପ୍ରଥମେ କୃଷକମାନଙ୍କର ଆୟ ଦ୍ୱିଗୁଣିତ କରିବା ସୁଦୃଢ଼ ମୌଳିକଡାଞ୍ଚା ସୁସ୍ଥ ଭାରତ ଉତ୍ତମ ପ୍ରଶାସନ ଯୁବସମାଜ ପାଇଁ ସୁଯୋଗ ସୃଷ୍ଟି ସମସ୍ତଙ୍କ ପାଇଁ ଶିକ୍ଷା ମହିଳାମାନଙ୍କୁ କ୍ଷମତାପନ୍ନ କରିବା ଓ ସାମୃହିକ ବିକାଶକୁ ଆହୁରି ଶକ୍ତିଶାଳୀ କରିବା ଉପରେ ପର୍ଯ୍ୟବେସିତ ବଜେଟ୍ରେ ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ ଏଶିକି ଲୁହା ଇସ୍କାତ ନାଇଲନ୍ ପୋଷାକ ତମ୍ବା ସାମଗ୍ରୀ ସୁନା ରୁପା ଜୋତା କୃଷି ଯନ୍ତ୍ରାଂଶର ଦର ଓ ବୀମା ଲାଗି ଅର୍ଥ ହାସ କରାଯାଇଥିବା ବେଳେ ରେଫ୍ରିଜରେଟର ଏସି ସେଓ ମଟର କାବୁଲି ଚଣା ମୋବାଇଲ୍ ଫୋନ୍ ଚାର୍କର ପାଓ୍ୱାରବ୍ୟାଙ୍କ ସୌର ଇନଭର୍ଟର ସୌର ଲକ୍ଷନ ୟୁରିଆ ଚମଡ଼ା ସାମଗ୍ରୀ ଅଟେ ଉପକରଣ ଆଦି ସାମଗ୍ରୀ ମହଙ୍ଗା ହୋଇଥିବା ଜଣାଯାଇଛି

ଆବଶ୍ୟକସ୍ଥଳେ ଏଥିପାଇଁ ଅଧିକ ଅର୍ଥ ଦିଆଯିବ

ପିଏମ୍ ଆତ୍ମନିର୍ଭର ସ୍ୱଚ୍ଛ ଭାରତ ଯୋଜନା ଆରମ୍ଭ କରାଯିବାକୁ ଅର୍ଥମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି

ଜାତୀୟ ସ୍ୱାସ୍ଥ୍ୟ ମିଶନ ବ୍ୟତୀତ ଏହି ଯୋଜନା କାର୍ଯ୍ୟକାରୀ କରାଯିବ

ରପ୍ତାନୀ କ୍ଷେତ୍ରରେ ବିଶ୍ୱସ୍ତରୀୟ ମୌଳିକଡାଞ୍ଚାର ସୂଷ୍ଟିପାଇଁ ଉତ୍ପାଦନ ଭିତ୍ତିକ ପ୍ରୋହାହନ ଯୋଜନା ବ୍ୟତୀତ ବୃହତ୍ ପୁଞ୍ଜିନିବେଶ ଉପରେ ଗୁରୁତ୍ୱ ଦିଆଯିବା ସହ ବୟନଶିଳ୍ପ ପାର୍କମାନ ସ୍ଥାପନ କରାଯିବ

ମୌଳିକଡାଞ୍ଚା ପାଣ୍ଠି ପ୍ରଦାନ ପାଇଁ ଏକ ବିକାଶ ଆର୍ଥିକ ଅନୁଷ୍ଠାନ ସ୍ଥାପନ କରାଯିବ

ପୁଞ୍ଜିନିବେଶକାରୀମାନଙ୍କ ପାଇଁ ଏକ ନ୍ୟାସନାଲ୍ ମନିଟାଇଜେସନ୍ ପାଇପ୍ ଲାଇନ୍ ନାମକ ମୌଳିକଡାଞ୍ଚା ସମ୍ପଦ ସ୍ଥାପନ କରାଯିବ

ସ୍ଥାନାନ୍ତରିତ ଶ୍ରମିକମାନଙ୍କ ପାଇଁ ଶସ୍ତା ଭଡ଼ାଘର ପ୍ରକଳ୍ପ ବାବଦରେ ସରକାର ମଧ୍ୟ ରିହାତି ପ୍ରଦାନ କରିଛନ୍ତି

ଛୋଟ ଟିକସଦାତାମାନଙ୍କ ମୋକଦ୍ଦମା କମ୍ କରିବାପାଇଁ ଏକ ବିବାଦ ସମାଧାନ କମିଟି ଗଠନର ପ୍ରସ୍ତାବ ଦିଆଯାଇଛି

ଏକ ଜାତୀୟ ଅନ୍ଲାଇନ୍ ଆୟକର ଆପେଲେଟ୍ ଟ୍ରିବ୍ୟନାଲ୍ ସେଣ୍ଟର୍ ସ୍ଥାପନ କରାଯିବ ପ୍ରବାସୀ ଭାରତୀମାନଙ୍କୁ ଦ୍ୱୈତ ଟିକସ ଦେବାର ସୁରକ୍ଷା ପ୍ରଦାନପାଇଁ ନିୟମ ପ୍ରଣୟନ କରାଯିବ

ଭବିଷ୍ୟତ ପାଇଁ ଆବଶ୍ୟକ ହେଉଥିବା ରେଳ ଭିଭିଭିମିକୁ ବିକାଶ କରିବା ଓ ଶିଳ୍ପ ପାଇଁ ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବା ଉଦ୍ଦେଶ୍ୟରେ ବଜେଟରେ ବିଭିନ୍ନ ପ୍ରସ୍ତାବମାନ ରଖାଯାଇଛି ଷ୍ଟାର୍ଟ ଅପ୍ କମ୍ପାନୀଗୁଡ଼ିକୁ ପ୍ରୋସାହିତ କରିବା ଲାଗି ସରକାର ସେମାନଙ୍କ ପାଇଁ ଟିକସ ଦାଖଲ ସମୟସୀମା ଆଉ ବର୍ଷେ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି

ଲୋକସଭାରେ ବଜେଟ୍ ଉପସ୍ଥାପିତ ହେବା ପରେ ଗତକାଲି ଏହାକୁ ରାଜ୍ୟସଭାରେ ଉପସ୍ଥାପନ କରାଯାଇଛି

ଏହାକୁ ଐତିହାସିକ ବର୍ଷନା କରି ଶ୍ରୀ ମୋଦି କହିଛନ୍ତି ବଜେଟ୍ରେ ଆତ୍କନିର୍ଭରତାର ଭିଜନ୍ ସ୍ୱଷ୍ଟ ଦୂର୍ଶ୍ୟମାନ ହେଉଛି ସେ କହିଛନ୍ତି ଏହା ଏକ ସକାରାତ୍ମକ ବଜେଟ୍ ଯେଉଁଥିରେ ସ୍ୱାସ୍ଥ୍ୟକ୍ଷେତ୍ର ପ୍ରତି ବିଶେଷ ଆଲୋକପାତ କରାଯାଇଛି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଏକ ଯୁଗାନ୍ତକାରୀ ବଜେଟ୍ ରୂପେ ଅଭିହିତ କରିଛନ୍ତି ସେ କହିଛନ୍ତି ଏଥିରୁ ଓଡ଼ିଶା ସିଂହଭାଗ ଲାଭ ପାଇବା ସହିତ ରାଜ୍ୟର ସବୁବର୍ଗର ଜନସାଧାରଣ ଏହା ଦ୍ୱାରା ଉପକୃତ ହେବେ

ଡିଫେନ୍ସ ମିନିଷ୍ଟର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ହିନ୍ଦୁସ୍ଥାନ ଏରୋନଟିକ୍ନ ଲିମିଟେଡ୍ ହାଲ୍ର ଦ୍ୱିତୀୟ ଏଲ୍ସିଏ ଉତ୍ପାଦନ କେନ୍ଦ୍ରକୁ ଆଜି ବାଙ୍ଗାଲୁରୁଠାରେ ଉଦ୍ଘାଟନ କରିବେ ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ଏହି ଅତ୍ୟାଧୁନିକ ଏୟାରକ୍ରାଫୂ ତେଜସ୍ ସବୁଠାରୁ ହାଲୁକା ଏବଂ ଛୋଟ ହୋଇଥିବା ବେଳେ ଏହା ଶତ୍ରପକ୍ଷ ସହ ସହଜରେ ଲଢ଼େଇ କରିପାରିବ

ପରିବେଶ ସନ୍ତୁଳନରେ ଆର୍ଦ୍ରଭୂମିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି

ସରକାରୀ ଛୁଟି ଦିବସ ବ୍ୟତୀତ ଅନ୍ୟ ସବୁ ଶନିବାର ଓ ରବିବାର ଦିନଗୁଡ଼ିକରେ ରାଷ୍ଟ୍ରପତି ଭବନ ଖୋଲାଯିବ